ଏଲ୍ଏସ୍ ଅଲ୍ ପାର୍ଟି ମିଟ୍ ଆଗାମୀ ସୋମବାରଠାରୁ ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେଶନ ପୂର୍ବରୁ ଲୋକସଭା ବାଚସ୍କତି ଓମ୍ ବିର୍ଲା ଆଜି ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ସଭାକାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ସବୁ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିବା ଲାଗି ଶ୍ରୀ ବିର୍ଲା ଏହି ବୈଠକ ଡକାଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡ଼ୁ ମଧ୍ୟ ସଭାଗୃହର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ରବିବାର ଦିନ ଏକ ବୈଠକରେ ଯୋଗ ଦେବାପାଇଁ ଡାକିଛନ୍ତି ସେହିଦିନ ସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଡକାଯାଇଛି

ଝାଡ଼ଖଣ୍ଡ ଝାଡ଼ଖଣ୍ଡ ବିଧାନସଭା ପାଇଁ ତୂତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ବିଜ୍ଞପ୍ତି ଆକି ଜାରି ହୋଇଛି

ମହା ପଲିଟିକ୍ନ ମହାରାଷ୍ଟ୍ରରେ କଂଗ୍ରେସ ଓ ଶିବସେନା ସହ ସ୍ଥିର ସରକାର ଗଠନ କରାଯାଇ ପାରିବ ବୋଲି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଦାବି କରିଛି ଏହି ଦଳଗୁଡ଼ିକ ମଧ୍ୟରେ ଭବିଷ୍ୟତରେ ମତାନ୍ତରର ସମ୍ଭାବନା ଥିବା ଗଣମାଧ୍ୟମ ରିପୋର୍ଟକୁ ଖଶ୍ଚନ କରି ଏନ୍ସିପି ମୁଖ୍ୟ ଶରଦ ପାୱାର ଗତକାଲି ନାଗପୁରରେ ସାମ୍ଭାଦିକମାନଙ୍କୁ କହିଛନ୍ତି ଏହି ମେଣ୍ଟ ସରକାର ନିର୍ଦ୍ଧାରିତ ପାଞ୍ଚ ବର୍ଷ କାର୍ଯ୍ୟକାଳ ସମ୍ପର୍ଶ୍ଣ କରିବ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ସମ୍ଭାବନାକୁ ଅସ୍ୱୀକାର କରି ଶ୍ରୀ ପାୱାର କହିଛନ୍ତି ଏହି ତିନି ଦଳିଆ ମେଣ୍ଟକୁ ମହାଶିବ ଅଘାଡ଼ି ଭାବେ ବିବେଚନା କରାଯାଉଛି ଏବଂ ଏହି ମେଣ୍ଟ ଉନ୍ନୟନ ମୂଳକ ପ୍ରଶାସନ ପ୍ରଦାନ କରିବ ଆଇଟି ରାହୁଲ ୟଙ୍ଗ୍ ଇଣ୍ଡିଆ ସଂସ୍ଥାକୁ ଏକ ଚାରିଟେବୁଲ୍ ଟ୍ରଷ୍ଟରେ ପରିଣତ କରିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଆବେଦନକୁ ଆୟକର ବିଭାଗର ସର୍ବୋଚ୍ଚ ପ୍ରାଧିକରଣ ପ୍ରତ୍ୟାଖ୍ୟାନ କରିଛନ୍ତି ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ପ୍ରାଧିକରଣ ପକ୍ଷରୁ କୁହାଯାଇଛି ୟଙ୍ଗ୍ ଇଣ୍ଡିଆ ସଂସ୍ଥା ଏକ ବାଶିଜ୍ୟିକ ସଂସ୍ଥା ହୋଇଥିବାରୁ ଏହାକୁ ଚାରିଟେବୁଲ୍ ଟ୍ରଷ୍ଟରେ ପରିଣତ କରାଯାଇ ପାରିବ ନାହିଁ

ଏହାପରେ ସୁପ୍ରିମ୍କୋର୍ଟ ଆୟକର ବିଭାଗ ସର୍ବୋଚ୍ଚ ପ୍ରାଧିକରଣରେ ଆବେଦନ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ ଆୟକର ଆଇନ୍ ଅଧୀନରେ ୟଙ୍ଗ୍ ଇଣ୍ଡିଆ ସଂସ୍ଥାକୁ ମିଳିଥିବା ପଞ୍ଜିକରଣ ବାତିଲ କରାଯିବା ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ପ୍ରାଧିକରଣରେ ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ କହିଥିଲେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ଦ୍ୱାରା ଏକ ନିମ୍ବ ଅଦାଲତରେ ନ୍ୟାସନାଲ୍ ହେରାଲ୍ ବିରୁଦ୍ଧରେ ମୋକଦ୍ଦମା ରୁଜୁ କରାଯିବା ପରେ ଆୟକର ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା ହର୍ଷବର୍ଦ୍ଧନ କେନ୍ଦ୍ର ବିଜ୍ଞାନ ଓ କାରିଗରି ବିଦ୍ୟାମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଅଳ୍ପ ଶକ୍ତି ଖର୍ଚ୍ଚରେ ନୃଆ ଶୀତଳୀକରଣ ପଦ୍ଧତିର ବିକାଶ ପାଇଁ ଆହ୍ୱାନ ଜଣାଇଛନ୍ତି ନଆଦିଲ୍ଲୀରେ ଏକ ଉହବରେ ଉଦ୍ବୋଧନ ଦେଲାବେଳେ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ପରିବେଶକୁ ସୁହାଇଲା ଭଳି ଏବଂ ଅକ୍ଷ ଶକ୍ତି ବିନିଯୋଗରେ ଶୀତଳୀକରଣ ସମାଧାନ ପନ୍ଥାକୁ ସରକାର ଅଗ୍ରାଧିକାର ଦେଉଛନ୍ତି ସେ କହିଛନ୍ତି ପରିବେଶକୁ ସୁହାଇଲା ଭଳି ବିକାଶ ଓ ଅଭିବୃଦ୍ଧି ପାଇଁ ଗବେଷଣା ତଥା ଅଭିନବ ଉଦ୍ୟମ କରିବା ଲାଗି ସରକାର ପ୍ରୋହାହନ ଦେଉଛନ୍ତି ଏବଂ ଏହା ଦ୍ୱାରା ବିଶ୍ୱ ଜଳବାୟୁ କାର୍ଯ୍ୟସ୍ଟଚୀକୁ ତ୍ୱରାନ୍ୱିତ କରାଯାଇ ପାରିବ ବୋଲି ତାଙ୍କର ବିଶ୍ୱାସ ରହିଛି ଡକ୍ଟର ବର୍ଦ୍ଧନ କହିଛନ୍ତି ବିଶ୍ୱ ଉତ୍ତାପ ବୂଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଅଭିଯାନରେ ଭାରତ ଛାମୁଆ ଭୂମିକା ଗ୍ରହଣ କରି ଆସୁଛି

ଏଏଡିଆଇ ମହୋହବ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ କାତୀୟ ଜନଜାତି ଉହବ ଆଦି ମହୋହବକୁ ଉଦ୍ଘାଟନ କରିବେ

ଜାମ୍ମୁ ଓ କାଶ୍ମୀରରୁ ତାମିଲନାଡୁ ଗୁଜରାଟ ନାଗାଲାଣ୍ଡ ଓ ସିକ୍କିମ୍ ଆଦି ବିଭିନ୍ନ ରାଜ୍ୟର ଜନକାତି ସମ୍ପ୍ରଦାୟର ବିଶିଷ୍ଟ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ବସ୍ତ୍ର ଆଦିର ବିକ୍ରି ଓ ପ୍ରଦର୍ଶନ କରାଯିବ ପ୍ରଥମଥର ପାଇଁ ଲେହଲଦାଖର ଜନକାତି ଶିକ୍ଷୀମାନଙ୍କର ଉତ୍ପାଦଗୁଡ଼ିକୁ ଏଥିରେ ପ୍ରଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି କେନ୍ଦ୍ର ଜନଜାତି ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଉଦ୍ଘାଟନୀ ଉହବରେ ପୌରହିତ କରିବେ ପ୍ରକାଶ ଜାଭଡେକର କେନ୍ଦ୍ର ସ୍ଟଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଆକାଶବାଣୀ ହେଉଛି ସବୁଠାରୁ ଭରସା ଯୋଗ୍ୟ ଯୋଗାଯୋଗର ଏକ ମାଧ୍ୟମ ଗତକାଲି ନ୍ତଆଦିଲ୍ଲୀର ରଙ୍ଗ ଭବନଠାରେ ଆକାଶବାଣୀର ନ୍ତିଆ ଅତ୍ୟାଧୁନିକ ଅଡିଟୋରିୟମ୍ ଉଦ୍ଘାଟନ କରି ସମବେତ ଜନତାଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ କାଭଡେକର ଏହା କହିଛନ୍ତି ସେ କହିଛନ୍ତି ଆକାଶବାଣୀ ବହୁ ଦୂର ଓ ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରୁଛି ଏହି ଅବସରରେ ଗୁରୁବାଣୀ ଓ ସବଦ୍ କୀର୍ତ୍ତନର ଡିଜିଟାଲ୍ ପ୍ରକାଶନ ମଧ୍ୟ ସେ ଉଦ୍ଘାଟନ କରିଛନ୍ତି

କେନ୍ଦ୍ର ପରିବେଶ ରାଷ୍ଟ୍ର ମନ୍ତ୍ରୀ ବାବୁଲ୍ ସୁପ୍ରିଓ ମଧ୍ୟ ଆକାଶବାଣୀର ଭୂମିକାକୁ ପ୍ରଶଂସା କରିଛନ୍ତି

ସିବିଆଇ ଆମ୍ନେଷ୍ଟି କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ସିବିଆଇ ପକ୍ଷରୁ ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ୍ ଲଙ୍ଘନ ଅଭିଯୋଗରେ ଆମ୍ବେଷ୍ଟି ଇଷ୍ଟରନ୍ୟାସନାଲ୍ ଇଣ୍ଡିଆ ସଂସ୍ଥାର ବେଙ୍ଗାଲୁରୁ ସ୍ଥିତି ତିନୋଟି କାର୍ଯ୍ୟାଳୟ ଓ ଦିଲ୍ଲୀରେ ଗୋଟିଏ କାର୍ଯ୍ୟାଳୟ ଉପରେ ଚଢ଼ଉ କରିଛି

ପୂର୍ବତନ ପ୍ରତିରକ୍ଷା ସଚିବ ଗୋଟବାୟା ରାଜପାକ୍ଷ୍ୟ ଏବଂ ମନ୍ତ୍ରୀ ସଜିତ ପ୍ରେମଦାସଙ୍କ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଉଭୟ ଜାତୀୟ ନିରାପତ୍ତା ଓ ଉତ୍ତମ ପ୍ରଶାସନ ପ୍ରଦାନ କରିବାକୁ ପ୍ରତିଶ୍ରତି ଦେଇଛନ୍ତି ସେ ଦେଶରେ ପ୍ରଥମଥର ପାଇଁ କୌଣସି ଉପସ୍ଥିତ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି

ବ୍ୟାଡ୍ମିଣ୍ଟନ ଅଲିମ୍ପିକ୍ ଚାମ୍ପିୟନ୍ ଚୀନ୍ର ଚେଁ ଲୋଙ୍ଗ୍ ଆହତ ହେବାରୁ ହଂକଂ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରୁ ଓହରି ଯିବାରୁ କିଦାୟୀ ଶ୍ରୀକାନ୍ତ ସେମିଫାଇନାଲ୍କୁ ଉଠିଛନ୍ତି